ପରେ ପରୀକ୍ଷାକୁ ବାତିଲ କରି ଦିଆଯାଇଥିଲା ତେବେ କେଉଁ ପରିସ୍ଥିତିରେ ପ୍ରଶ୍ୱପତ୍ର ଲିକ୍ ହୋଇଥିଲା ତାହା ବର୍ଉମାନ ସୁଦ୍ଧା ସ୍ୱଷ୍ଟ ହୋଇନାହିଁ

ଓଡ଼ିଶା ହାଇକୋର୍ଟ ବିଚାରପତି ଡକୁର ଅକ୍ଷୟ କୁମାର ରଥ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି

ଟିଟ୍ କରି ଶ୍ରୀ ମୋଦି ଲୋକମାନଙ୍କୁ ମତାମତ ଦେବାକୁ ଅନୁରୋଧ କରିଛନ୍ତି

ସେହିପରି ରଙ୍ଙମହଲ ଓ ରାଜଦରବାରରେ ରାଜ୍ୟ ଜାତୀୟ ଓ ଆନ୍ତର୍କାତୀୟ ନୃତ୍ୟ ଦଳଙ୍କ ଦ୍ୱାରା ସହସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ

ଆଜି ସାଂସଦ ବଳଭଦ୍ର ମାଝୀ ଓ ସ୍ରାନୀୟ ବିଧାୟକ ସମ୍ମକ୍ତ ସ୍ତାନରେ ପୂଜାର୍ଚ୍ଚନା କରିଛନ୍ତି

ମିଳିଥିବା ସୂଚନା ଅନୁସାରେ ଏହି ଛାତ୍ରମାନେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଞିନିୟରିଙ୍ଙ୍ କଲେଜର ଏବଂ ସେମାନେ ପିକ୍ନିକ୍ କରିବାକୁ ଯାଇଥିଲେ